ବୋଡୋ ରାଜିନାମା ଆସାମର ଏକତା ଓ ସଂହତିକୁ ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ପିଏମ୍ ବଜେଟ୍ ସେସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ କାଳରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବଜେଟ୍ର ଅବ୍ୟବହିତ ପୂର୍ବରୁ ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ଉଦ୍ବୋଦନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଶ୍ରୀ ମୋଦୀ ତାଙ୍କର ଉଦ୍ଯାପନୀ ମନ୍ତବ୍ୟରେ ଅଧିକାଂଶ ସଦସ୍ୟଙ୍କର ମତାମତକ୍ ସ୍ୱାଗତ କରିଛନ୍ତି ଦେଶର ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତି ଉପରେ ଅଧିବେଶରେ ଆଲୋଚନା ପାଇଁ ଅଧିକାଂଶ ସଦସ୍ୟ ମତାମତ ଦେଇଥିଲେ ସାମ୍ପ୍ରତିକ ଆନ୍ତର୍ଜାତିକ ଅର୍ଥନୈତିକ ପରିସ୍ଥିତିରୁ ଦେଶ କିଭଳି ଲାଭାନ୍ୱିତ ହେବ ସେ ସଂକ୍ରାନ୍ତରେ ପ୍ରଚେଷ୍ଟା କରିବାକୁ ସେ ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ନବବର୍ଷ ଓ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭରେ ଯଦି ସଦସ୍ୟମାନେ ଦେଶର ଅର୍ଥନୀତିକ୍ ଉପଯୁକ୍ତ ଦିଗଦର୍ଶନ ଦେଇପାରିବେ ତାହେଲେ ଏହାଦ୍ୱାରା ଦେଶର ମଙ୍ଗଳ ହୋଇପାରିବ ପାଲାଁମେଣ୍ଟ ଓ ବଜେଟ୍ ଅଧିବେଶନ ଯେପରି ଅଧିକ ସଫଳ ହେବ ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ମୋଦୀ ସସ୍ୟମାନଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଗତ ଦୂଇଟିଯାକ ଅଧିବେଶନ ଅତ୍ୟନ୍ତ ସଫଳ ହୋଇଥିଲା ଓ ଏହା ପ୍ରତି ପ୍ରବଳ ଜନସମର୍ଥନ ମିଳିଥିଲା ସେ କହିଛନ୍ତି ଲୋକମାନଙ୍କର ପ୍ରତିନିଧି ଭାବେ ସବ୍ ପ୍ରସଙ୍ଗ ଉପରେ ଖୋଲା ମନୋଭାବ ସହ ଆଲୋଚନା କରି ବଜେଟ୍ ଅଧିବେଶନକ୍ତ ଅଧିକ ସଫଳ କରିବା ହେଉଛି ସମସ୍ତଙ୍କର ଦାୟିତ୍ୱ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଚନ ରାମ ମେଘଓ୍ବାଲ ଓ ଭି ମ୍ବରଲୀଧରନଙ୍କ ସମେତ ପ୍ରାୟ ସବ୍ଧ ଦଳର ସାଂସଦମାନେ ବୈଠକରେ ଅଂଶଗ୍ରହଣ କରିଥିଲେ ପିଏମ୍ ମୋଦୀ ବୋଡୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କେନ୍ଦ୍ର ସରକାର ବୋଡୋ ଗୋଷ୍ଠୀଗ୍ରଡ଼ିକ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା ଆସାମର ଏକତା ଓ ସଂହତିକ୍ ଆହୁରି ସୁଦୃଢ଼ କରିବ କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଆଜି ଜାତିର ଜନକ ମହାତ୍ଲା ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଦୀର୍ଘ ପାଞ୍ଚ ଦଶନ୍ଧି ପ୍ରରାତନ ବୋଡୋ ସମସ୍ୟାର ଏକ ସମାଧାନ ବାହାରି ପାରିଛି ହିଂସା ପରିହାର କରି ଗଣତନ୍ତ୍ର ଓ ସମ୍ଭିଧାନ ଉପରେ ଆସ୍ଥା ପ୍ରକଟ କରିଥିବାର୍ତ ବୋଡୋମାନଙ୍କୁ ସେ ଏଥିପାଇଁ ସ୍ୱାଗତ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବୋଡୋମାନଙ୍କ ସହ ସ୍ୱାକ୍ଷରିତ ଏହି ରାଜିନାମା କେବଳ ଆସାମ ନୁହେଁ ଦେଶର ଅନ୍ୟାନ୍ୟ ହିଂସାଗ୍ରସ୍ତ ଅଞ୍ଚଳ ପାଇଁ ଏକ ବାର୍ତ୍ତା ବାହନ କରେ ସେ କହିଛନ୍ତି ଯେତେବେଳେ ହିଂସା ଓ ଭୟମୁକ୍ତ ଏକ ବାତାବରଣ ସୃଷ୍ଟି ହେବ ସେତେବେଳେ ଯାଇ ଦେଶର ବିକାଶ ତ୍ୱରାନ୍ୱିତ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ବୋଡୋ ଲୋକମାନଙ୍କର ଶକ୍ତି ଆସାମର ବିକାଶ ପାଇଁ ବିନିଯୋଗ ହେବାକୁ ଯାଉଥିବାରୁ ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛନ୍ତି ବୋଡୋ ରାଜିନାମା ସ୍ୱାକ୍ଷରିତ ହେବା ସମୟରେ ଆସାମର ଅନ୍ୟାନ୍ୟ ସମ୍ପ୍ରଦାୟଗୁଡ଼ିକର ସ୍ୱାର୍ଥର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ସେ କହିଛନ୍ତି ଏହା ସମସ୍ତଙ୍କ ପାଇଁ ଏକ ବିଜୟ ଓ ସବ୍କା ସାଥ୍ ସବ୍ କା ବିକାଶ ଓ ସବ୍କା ବିଶ୍ୱାସର ମନ୍ତ୍ର ଏବଂ ଏକ୍ ଭାରତ ଶ୍ରେଷ୍ଠ ଭାରତର ଭାବନାରେ ଅଭିପ୍ରେତ

ଏହି ଅବସରରେ ଉଦ୍ବୋଧନ ଦେଇ ଆସାମ ମୁଖ୍ୟମନ୍ତୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଏନ୍ଡିଏଫ୍ବି ଦ୍ୱାରା ଏହି ଅସ୍ତ୍ରଶସ୍ତ ସେମାନେ ରାଜ୍ୟରେ ଶାନ୍ତି ଚାହୁଁଥିବାର ପ୍ରମାଣ ମିଳିଛି ସେ କହିଛନ୍ତି ଏନ୍ଡିଏଫ୍ବି ର ସମସ୍ତ ସଦସ୍ୟ ଯେପରି ସମ୍ମାନଜନକ ଭାବେ ଜୀବନଜାପନ କରିବେ ସରକାର ସେ ଦିଗରେ ପଦକ୍ଷେପ ନେବେ ଏହି ରାଜିନାମା ପାଇଁ ସେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନ୍ୟ ପକ୍ଷରେ ଆସାମ ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଆତ୍ମସମର୍ପଣ କରିଥିବା ବିଦ୍ରୋହୀମାନଙ୍କ ପାଇଁ ଏକ ବ୍ୟାପକ ଥଇଥାନ ନୀତି ଗଠନ କରିବା ବିଷୟ ଘୋଷଣା କରିଛନ୍ତି ଉଲଫା ମୁଖ୍ୟ ପରେସ ବରୁଆ ମଧ୍ୟ ଶାନ୍ତି ପ୍ରକ୍ରିୟାରେ ସାମିଲ ହେବାକୁ ସେ ତାଙ୍କୁ ନିବେଦନ କରିଛନ୍ତି ଅଲ୍ ବୋଡୋ ଷ୍ଟୁଡେଣ୍ଟସ୍ ୟୁନିୟନ୍ ସଭାପତି ପ୍ରମୋଦ ବୋଡୋ ରାଜିନାମାକୁ ସଚ୍ଚୋଟତାର ସହ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଚ୍ଚନ୍ତି ଭିପି ୟୁଥ୍ ଯୁବପିଢ଼ି ହିଂସାଠାରୁ ଦୂରେଇ ରହିବାକୁ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଆହ୍ୱାନ ଜଣାଇଛନ୍ତି ନୂଆଦିଲ୍ଲୀରେ ତାଙ୍କ ସରକାରୀ ବାସଭବନରେ ଆକ୍କି ସାଧାରଣତନ୍ତ୍ର ଦିବସ ପରେଡ୍ କ୍ୟାମ୍ପ୍ରେ ଭାଗ ନେଇଥିବା ଏନ୍ଏସ୍ଏସ୍ ସ୍ୱଚ୍ଛାସେବୀମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ନାଇଡ଼ୁ କହିଛନ୍ତି ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ବ୍ୟକ୍ତିମାନେ ଜାତିର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି କିଛି ଶକ୍ତି ଦେଶରେ ହିଂସା ଓ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଏଭଳି ଶକ୍ତିଗୁଡ଼ିକଠାରୁ ଦୂରେଇ ରହିବାକୁ ସେ ଯୁବପିଢ଼ିକୁ ପରାମର୍ଶ ଦେଇଛନ୍ତି ଏଥିସହ ଉପରାଷ୍ଟ୍ରପତି କହିଛନ୍ତି ସରକାରୀ ସମ୍ପର୍ତ୍ତି ନଷ୍ଟ କରୁଥିବା ବ୍ୟକ୍ତି ନିଜର ଭବିଷ୍ୟତକୁ ନଷ୍ଟ କରିଥାଏ ସେ କହିଛନ୍ତି ଗଣତନ୍ତରେ ହିଂସାର କୌଣସି ସ୍ଥାନ ନାହିଁ

ସେ କହିଛନ୍ତି ବୁଲେଟଠାରୁ ବ୍ୟାଲଟ ହେଉଛି ଅଧିକ ଶକ୍ତିଶାଳୀ ଯୁବପିଢ଼ି ଦେଶ ଗଠନରେ ବ୍ରତି ହେବାକୁ ଶ୍ରୀ ନାଇଡୁ ଆହ୍ୱାନ ଜଣାଇଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି ଏହି ସଂକ୍ରମିତ ବ୍ୟକ୍ତିଜଣଙ୍କ ୟୁହାନ୍ ବିଶ୍ୱବିଦ୍ୟାଳୟରେ ପତ୍ରଥିବା ଜଣେ ଛାତ୍ର ଏହି ଛାତ୍ର ଜଣଙ୍କ ପୃଥକ୍ ୱାର୍ଡରେ ରଖାଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି କରୋନା ଭ୍ତାଣ୍ର ସଂକ୍ରମିତ ଦେଶର ବନ୍ଦରଗ୍ରଡ଼ିକରେ ସମସ୍ତ ପ୍ରକାର ସତର୍କତା ନିୟମାବଳୀ ପାଳନ କରିବାକୁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଜାହାଜରେ ଯାତ୍ରା କରୁଥିବା ସମସ୍ତ ଭାରତୀୟଙ୍କୁ ପରାମର୍ଶ ଦେଇଛନ୍ତି ଚୀନ୍ରେ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶାବଳୀରେ ଜାହାଜ ଯାତ୍ରୀମାନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ପାଳନ କରିବାକୁ ନିର୍ଦ୍ଦେଶ ଦେଇଚି ଏହି ରୋଗର ସଂକ୍ରମଣରେ ନ ଆସିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାଧାରଣ ଜନତାଙ୍କ ନିମନ୍ତେ ଏକ ସାଧାରଣ ନିୟମାବଳୀ କାରି କରିଛି ଚୀନ୍କୁ ଯାଉଥିବା ଯାତ୍ରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯାତ୍ରା ସମୟରେ ସତର୍କତା ସମ୍ପର୍କିତ ଏକ ନିର୍ଦ୍ଦେଶନାମା ଜାରି କରିଛି

ହୁ କରୋନା ଚୀନ୍ରେ କରୋନା ଭୂତାଣୁ ସଂକ୍ରମଣ ସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ଜେନେଭାରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହେଉଛି ଏହି ସଂକ୍ରମଣ ଆନ୍ତର୍ଜାତିକ ସ୍ତରରେ ଚିନ୍ତାଜନକ ପରି ସ୍ଥିତି ସୃଷ୍ଟି କରିଛି କି ନାହିଁ ଏବଂ ଏହାକୁ ରୋକିବା ପାଇଁ କି କି ପଦକ୍ଷେପ ନିଆଯାଇପାରିବ ସେ ନେଇ ଏହି ବୈଠକରେ ଆଲୋଚନା ହେବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକି ନୂଆଦିଲ୍ଲୀରେ କାତିର କନକ ମହାତ୍କା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭା ବାଚସ୍କତି ଓମ୍ ବିର୍ଲା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ବିଜେପି ନେତା ଏଲ୍କେ ଆଡଭାନୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାଓ୍ୱତ୍ ସେନାବାହିନୀ ମୁଖ୍ୟ ଜେନେରାଲ୍ ମନୋଜ ନର୍ବଣେ ନୌବାହିନୀ ମୁଖ୍ୟ ଆଡମିରାଲ କରମବୀର ସିଂହ ଓ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ଆର୍କେଏସ୍ ଭଦୁରିଆ ଆଜି ସହିଦ ଦିବସ ଅବସରରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧି ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଛନ୍ତି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 ନୂଆଦିଲ୍ଲୀର ତିସ୍ କାନୁଆରୀ ମାର୍ଗ ସ୍ଥିତ ଗାନ୍ଧି ସ୍କୃତିଠାରେ ଆଜି ସନ୍ଧ୍ୟାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ବାଚସ୍କତି ଓମ୍ ବିର୍ଲା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗଦେଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ଆଜି ତାଙ୍କୁ ଲଣ୍ଣନର ଏକ କୋର୍ଟରେ ରିମାଣ୍ଡ ସମ୍ପର୍କିତ ଶୁଣାଣି ପାଇଁ ହାଜର କରାଯାଇଥିଲା